ପ୍ରଧାନମନ୍ତ୍ରୀ ଶ୍ରୀ ମୋଦିଙ୍କର ସକାଳୁ ପ୍ରଥମ ଦୁଇଟି ଦ୍ୱିପାକ୍ଷିକ ବୈଠକ ଇଣ୍ଡୋନେସିଆ ରାଷ୍ଟ୍ରପତି ଜୋକୋ ଓ୍ୱଡୋଡୋ ଏବଂ ବ୍ରାଜିଲ୍ ରାଷ୍ଟ୍ରପତି ଜାର୍ ବୋଲ୍ସୋନାରୋଙ୍କ ମଧ୍ୟରେ ଅନୁଷ୍ଠିତ ହେବ ଏହାପରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ମହିଳା ସଶକ୍ତିକରଣ କାର୍ଯ୍ୟକ୍ରମରେ ଯୋଗଦେବେ

ଏହି ସମ୍ମିଳନୀର ସ୍ତଚନା ପ୍ରଦାନ କରୁଥିବା ଆମ ସମ୍ଭାଦଦାତା ଜଣାଇଛନ୍ତି ଚତୁର୍ଥ ଏବଂ ଅନ୍ତିମ ଅଧିବେଶନ କାଳରେ ଜଳବାୟୁ ପରିବର୍ଭନ ପରିବେଶ ଓ ଶକ୍ତି ଆଦି ପ୍ରସଙ୍ଗ ଉପରେ ବୈଠକରେ ଆଲୋଚନା କରାଯିବ

ଗତକାଲି ଏହି ବୈଠକରେ ଉଦ୍ବୋଧନ ଦେଇ ଶ୍ରୀ ମୋଦି କହିଛନ୍ତି ସନ୍ତାସବାଦ ମାନବତା ପ୍ରତି ସବୁଠାରୁ ବଡ଼ ବିପଦ ଶ୍ରୀ ମୋଦି କହିଛନ୍ତି ଓସାକାରେ ଅନୁଷ୍ଠିତ ଏହି ତ୍ରିପକ୍ଷୀୟ ବୈଠକ ପ୍ରମୁଖ ବିଶ୍ୱ ପ୍ରସଙ୍ଗ ଉପରେ ଆଲୋଚନା ଓ ସମନ୍ୱୟ ପାଇଁ ଏକ ଫଳପ୍ରଦ ମାଧ୍ୟମ କ୍ରମବର୍ଦ୍ଧିଷ୍ଟୁ ସୁରକ୍ଷାବାଦର ପୃଷ୍ଠଭୂମି ଉପରେ ସ୍ପଚ୍ଛ ପାତରଅନ୍ତର ବିହୀନ ମୁକ୍ତ ଓ ସମାବେଶୀ ଅନ୍ତର୍ଜାତୀୟ ବାଣିଜ୍ୟକୁ ସୁନିଶ୍ଚିତ କରିବା ପାଇଁ ବିଶ୍ୱ ବାଶିଜ୍ୟ ସଂଗଠନ ଦ୍ୱାରା ପ୍ରସ୍ତୁତ ବହୁମୁଖୀ ବାଣିଜ୍ୟ ବ୍ୟବସ୍ଥା କାର୍ଯ୍ୟକାରୀ କରିବା ପାଇଁ ବ୍ରିକ୍ନ ରାଷ୍ଟ୍ରମାନେ ଆହ୍ୱାନ ଦେଇଛନ୍ତି ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ବିଦେଶ ସଚିବ ବିଜୟ ଗୋଖ୍ଲେ କହିଛନ୍ତି ଶ୍ରୀ ମୋଦି ସମସ୍ତଙ୍କ ପାଇଁ ସମାନ ଅଭିବୃଦ୍ଧି ଲକ୍ଷ୍ୟ ହାସଲ ସକାଶେ ବିଶ୍ୱ ବାଶିଜ୍ୟ ସଂଗଠନରେ ସଂସ୍କାର ଉପରେ ଗୁରୁତ୍ୱ ଆରୋପ କରିଛନ୍ତି ଆମ ସମ୍ଭାଦଦାତା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ଓ କର୍ମାନର ଚାନ୍ସେଲର ଆଞ୍ଜେଲା ମର୍କେଲ୍ ଭାରତ ଜର୍ମାନୀ ଦ୍ୱିପକ୍ଷୀୟ ସଂପର୍କକୁ ମଜବୁତ କରିବା ତଥା ସାଇବର ନିରାପତ୍ତା ଇ ମୋବିଲିଟି ଏବଂ ଆର୍ଟିଫିସିଆଲ୍ ଇଷ୍ଟେଲିଜେନ୍ସ କ୍ଷେତ୍ରରେ ସହଯୋଗ ବୃଦ୍ଧି ନେଇ ଆଲୋଚନା କରିଛନ୍ତି

ପ୍ରତି ମନ୍ତ୍ରଶାଳୟ ପାଇଁ ପାଞ୍ଚବର୍ଷିଆ ଯୋଜନା ଚୂଡ଼ାନ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ନିଷ୍କଭି ମୁତାବକ ଏହା ପ୍ରସ୍ତୁତ କରାଯାଇଛି ଏକ ସରକାରୀ ବିଜ୍ଞପ୍ତିରେ କୁହାଯାଇଛି ବିଭିନ୍ନ କ୍ଷେତ୍ରର ବିଶେଷଜ୍ଞମାନଙ୍କ ମତାମତକୁ ନେଇ ଏହି ଯୋଜନା ରିପୋର୍ଟ ପ୍ରସ୍ତୁତ କରାଯାଇଛି ଉତ୍କର୍ଷର ପ୍ରୋହାହନ ପ୍ରଶାସନିକ ସଂସ୍କାର ନିଯୁକ୍ତିଶୀଳତା ଓ ଉଦ୍ୟମିତା ତଥା ଉଚ୍ଚଶିକ୍ଷାରେ ପୁଞ୍ଜି ବିନିଯୋଗ ଆଦି ଏହାର ଅନ୍ତର୍ଭୁକ୍ତ

ଆର୍ଏସ୍ ମାନୁଆଲ୍ ସ୍କାଭେଞ୍ଜିଂ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାଓ୍ୱରଚାନ୍ଦ ଗେହଲତ୍ ଦେଶରୁ ହାତରେ ମଇଳା ସଫା କାର୍ଯ୍ୟକୁ ସଂପୂର୍ଣ୍ଣ ଲୋପ କରିବା ଓ ଏଥିରେ ନିୟୋଜିତ ଗରିବ ଲୋକମାନଙ୍କ ପାଇଁ ଉପଯୁକ୍ତ ଥଇଥାନ ବ୍ୟବସ୍ଥା କରିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ ବୋଲି କହିଛନ୍ତି ଏଥିପାଇଁ ସରକାରଙ୍କ ତରଫରୁ ନିଆଯାଇଥିବା କୌଶଳ ବିକାଶ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ବୃଭି ପ୍ରଦାନ ଓ ଆର୍ଥିକ ସହାୟତା ଆଦି ବିଭିନ୍ନ ପଦକ୍ଷେପ ଉପରେ ଶ୍ରୀ ଗେହଲତ୍ ସୂଚନା ଦେଇଛନ୍ତି ଗତକାଲି ରାଜ୍ୟସଭାରେ ଆର୍ଜେଡି ସାଂସଦ ମନୋଜ ଝା'ଙ୍କ ପକ୍ଷରୁ ଉଠାଯାଇଥିବା ଏ ସଂପର୍କିତ ପ୍ରଶ୍ୱର ଉତ୍ତର ଦେଇ ମନ୍ତ୍ରୀ ଏହା କହିଛନ୍ତି

ଆଣ୍ଟିକରପ୍ସନ ବ୍ୟୁରୋ ଦୁର୍ନୀତି ନିବାରଣ ବିଭାଗ ଗତକାଲି କାଞ୍ଗୁଠାରେ ଜାମ୍ଗୁ ଓ କାଶ୍ମୀର ବ୍ୟାଙ୍କର ଅଧିକାରୀ ପରିଚାଳନା କର୍ତ୍ତୃପକ୍ଷଙ୍କ ସମେତ କୋଟିକୋଟି ଟଙ୍କାର ବେଆଇନ ଅର୍ଥ କାରବାର ଓ ଋଣ ଦୁର୍ନୀତିରେ ସଫପୂକ୍ତ ଓ ଲାଭବାନ ହୋଇଥିବା ବ୍ୟକ୍ତିମାନଙ୍କୁ ଗିରଫ କରିଛି ଏହି ସଂସ୍ଥା ପକ୍ଷରୁ ବିଭିନ୍ନ ସ୍ଥାନରେ ତଲାସି ଅଭିଯାନ ଓ ଚଢ଼ଉ କରାଯାଇଥିଲା ତଲାସୀ ସମୟରେ ଲାପ୍ଟପ୍ ସମେତ ବିଭିନ୍ନ ଆପଭିଜନକ କାଗଜପତ୍ର ଜବତ କରାଯାଇଛି ଏହି ମାମଲାର ତଦନ୍ତ କ୍କାରୀ ରହିଛି ଦୁର୍ନୀତିନିବାରଣ ବ୍ୟୁରୋ ପକ୍ଷରୁ ଜାମ୍ମୁ ଓ କାଶ୍ମୀର ବ୍ୟାଙ୍କର ଅଧିକାରୀମାନଙ୍କ ବିରୁଦ୍ଧରେ ଅଚାନକ ଚଢ଼ଉ କରାଯାଇଥିଲା

ସିଏମ୍ ତେଲଙ୍ଗାନା ଆନ୍ଧ୍ର ତେଲଙ୍ଗାନା ଓ ଆନ୍ଧ୍ରପ୍ରଦେଶ ସରକାର ନଦୀ ଜଳ ଆବଶ୍ଚନ ସଂପର୍କିତ ବିବାଦ ଓ ଅନ୍ୟାନ୍ୟ ପ୍ରସଙ୍ଗକୁ ଭୁଲିଯାଇ ଦୁଇରାଜ୍ୟର ଜନସାଧାରଣଙ୍କ ଉନ୍ନତି ଦିଗରେ କାର୍ଯ୍ୟ କରିବାକୁ ନିଷ୍ପଭି ନେଇଛନ୍ତି ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେଚନ୍ଦ୍ରଶେଖର ରାଓ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ କଗନମୋହନ ରେଡ଼ୁୀ ହାଇଦ୍ରାବାଦଠାରେ ଏକ ଉଚ୍ଚସ୍ତରୀୟ ବୈଠକରେ ଯୋଗଦେଇ ଗୋଦାବରୀ ନଦୀର ଜଳକୁ କ୍ରିଷ୍ଣାନଦୀର ଶ୍ରୀସାଇଲମ୍ ପ୍ରକଳ୍ପକୁ ପହଞ୍ଚାଇବା ଦିଗରେ ମାର୍ଗ ପ୍ରସ୍ତୁତ କରିବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି

ଏକ ସରକାରୀ ବିଞ୍ଜପ୍ତି ଅନୁଯାୟୀ ଉଭୟ ତେଲୁଗୁ ରାଜ୍ୟର ପ୍ରତିଟି ଅଞ୍ଚଳରେ କୃଷି ଶିଳ୍ପ ଏବଂ ପାନୀୟ ଜଳ ଆବଶ୍ୟକତା ମେଷ୍ଟାଇବା ପାଇଁ ଜଳ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଆରୋପ କରାଯାଇଛି

ଅର୍ଥମନ୍ତ୍ରଣାଳୟ ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସମସ୍ତ ସ୍ୱଳ୍ପ ସଞ୍ଚୟ ଯୋକନାର ସୁଧହାର ପ୍ରତି ତିନିମାସରେ ଥରେ ପ୍ରକାଶ କରାଯାଇଥାଏ

ସ୍ପିଜରଲ୍ୟାଣ୍ଡ ଭିତ୍ତିକ ଗ୍ଲେନ୍କୋର୍ ସଂସ୍ଥାର ଅଂଶୀଦାର କମ୍ପାନି କାମୋଟୋ କପର୍ କମ୍ପାନି କେସିସି ଗତ ଗୁରୁବାର ଦିନ ଦୁଇଟି ସ୍ଥାନରେ ଖନନ କରୁଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା ମୃତ ଶ୍ରମିକମାନଙ୍କ ସଂଖ୍ୟାକୁ ନେଇ ଏପର୍ଯ୍ୟନ୍ତ ସ୍ୱଷ୍ଟ ଚିତ୍ର ମିଳିନାହିଁ ବୋଲି ସେ କହିଛନ୍ତି

ପିଏମ୍ ମନ୍ କୀ ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକପ୍ରିୟ ମନ୍ କୀ ବାତ୍ ରେଡ଼ିଓ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ଉଦ୍ବୋଧନ ଦେବା ପୁନଃ ଆରମ୍ଭ କରିବେ ଦ୍ୱିତୀୟ ଥର ପ୍ରଧାନମନ୍ତ୍ରୀ ହେଲା ପରେ ସେ ପ୍ରଥମ ଥରପାଇଁ ଦେଶ ଓ ବିଦେଶର ଲୋକମାନଙ୍କୁ ଆକାଶବାଣୀର ମନ୍ କୀ ବାତ୍ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେବାକୁ ଯାଉଛନ୍ତି ସିରିଆ ଡେଥ୍ ସିରିଆର ଉତ୍ତର ପଶ୍ଚିମ ଅଞ୍ଚଳରେ ହରାଇଥିବା ଦୁଇଟି ଗ୍ରାମକୁ ନିଜ ଆୟତ୍ତକୁ ପୁନର୍ବାର ଆଶିବା ସମୟରେ ଗତକାଲି ସେନାବାହିନୀ ସହ ସଂଘର୍ଷରେ ସରକାରୀ ସେନା ଏବଂ ବିଦ୍ରୋହୀ ଜେହାଦୀଙ୍କ ସମେତ ପାଖାପାଖି ଶହେଜଣଙ୍କର ମୃତ୍ୟୁ ଘଟିଛି ବ୍ରିଟେନ୍ ଭିତ୍ତିକ ସିରିଆର ମାନବାଧୂକାର ଅନ୍ତ୍ରଧ୍ୟାନକାରୀ କହିଛନ୍ତି ସେନା ଗତକାଲି ଜ୍ରବାୟନ ଓ ତେଲ ମିଲହ ଅକ୍ତିଆର କରିବା ପାଇଁ ପ୍ରୟାସ କରିଥିଲେ

ଦକ୍ଷିଣ ଆଫ୍ରିକାର ଡିପ୍ରିଟୋରିଅସ୍ ଏବଂ ସିଏଚ୍ ମୋରିଶ ଉଭୟ ତିନିଟି ଲେଖାଏଁ ୱିକେଟ୍ ନେଇଥିଲେ ଆଜି ବିଶ୍ୱକପ୍ର ଦୁଇଟି ଲିଗ୍ ମ୍ୟାଚ୍ ଅନୁଷ୍ଠିତ ହେବ ପ୍ରଥମ ମ୍ୟାଚ୍ ଅପରାହ୍ନ ତିନିଟାରେ ଲିଡ୍ସ୍ର ହେଙିଲେଠାରେ ପାକିସ୍ତାନ ଓ ଆଫଗାନିସ୍ଥାନ ମଧ୍ୟରେ ଅନୁଷ୍ଠିତ ହେବ